ଏବଂ ଅଷ୍ଟାଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆଜି ସନ୍ଧ୍ୟାରେ ଶେଷ ହେବ

ପୁସ୍ତକ ଉନ୍କୋଚନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଉପରାଷ୍ଟ୍ରପତିଙ୍କୁ କଣେ କଠିନ ପରିଶ୍ରମୀ ବ୍ୟକ୍ତି ବୋଲି ବର୍ଷ୍ଣନା କରିଛନ୍ତି ଶ୍ରୀ ନାଇଡ଼ୁଙ୍କ ସହ ଅନେକ ବର୍ଷ ଧରି ସେ କାର୍ଯ୍ୟ କରିଥିବା ଦର୍ଶାଇ କହିଛନ୍ତି ସେ ଶୃଙ୍ଖଳା ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି ଶ୍ରୀ ମୋଦି କହିଛନ୍ତି ତାଙ୍କୁ ଯେକୌଣସି କାମ ଦିଆଯାଇଥାଏ ଅତି ନିଷ୍ଠାର ସହ ତାକ୍ ପ୍ରତିପାଦନ କରିଥାନ୍ତି

ସମାଜର ସବୁ ବର୍ଗର ଲୋକମାନଙ୍କ ସହ ମିଳିମିଶି କାମ କରିବାର ଦକ୍ଷତା ଶ୍ରୀ ନାଇଡୁଙ୍କର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ପିଏମ୍ ଆଇପିପିବି ଦେଶରେ ଅନାଦାୟ ଋଣ ବୃଦ୍ଧି ପାଇଥିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ୟୁପିଏ ସରକାରଙ୍କୁ ଦାୟି କରିଛନ୍ତି ସେ କହିଛନ୍ତି ୟୁପିଏ ସରକାରଙ୍କ ନୀତି ଯୋଗୁଁ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ନଷ୍ଟ ହୋଇଯାଇଛି

ସେ କହିଛନ୍ତି ଏନ୍ଡିଏ ଶାସନକାଳରେ କାହାକୁ ବଡ଼ ରଣ ଦିଆଯାଇ ନାହିଁ

ସେ କହିଛନ୍ତି ବ୍ୟାଙ୍କ୍ ଜାଲିଆତି କରିଥିବା ବ୍ୟକ୍ତିମାନଙ୍କଠାରୁ ସରକାର ନିି୍ଣିତ ଟଙ୍କା ଫେରାଇ ଆଣିବେ

ସେ କହିଛନ୍ତି ବର୍ତ୍ତମାନ ଭାରତ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିବା ସଙ୍ଗେ ସଙ୍ଗେ ଦ୍ରତ ଗତିରେ ଦାରିଦ୍ର୍ୟ ଦୂରୀକରଣ କରାଯାଉଛି ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ସାଇପ୍ରସ୍ ବୁଲ୍ଗେରିଆ ଓ ଚେକ୍ ସାଧାରଣତନ୍ତ୍ରକୁ ଆଜି ସକାଳୁ ଯାତ୍ରା କରୁଛନ୍ତି

ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ ଆନାସ୍ଥାସିଆଦେଶଙ୍କ ସହ ଏକ ବୈଠକରେ ମିଳିତ ହେବେ ସାଇପ୍ରସ୍ର ପ୍ରତିନିଧି ସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ଉଦ୍ବୋଧନ ଦେବେ ଏବଂ ସାଇପ୍ରସ୍ ବିଶ୍ୱବିଦ୍ୟାଳୟରେ ବକ୍ତ୍ତା ଦେବାର କାର୍ଯ୍ୟସ୍ଟଚୀ ରହିଛି

ବୁଲ୍ଗେରିଆ ରାଷ୍ଟ୍ରପତି ରାଦେବ ଓ ପ୍ରଧାନମନ୍ତ୍ରୀ ବୟକୋ ବରିସୋଭ୍ଙ୍କ ସହ ଏକ ବୈଠକରେ ଯୋଗଦେବେ ବୁଲ୍ଗେରିଆ ବ୍ୟବସାୟ ଫୋରମ୍ରେ ଉଦ୍ବୋଧନ ଦେବେ ଏବଂ ସୋଫିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ବକ୍ତୁତା ଦେବାର କାର୍ଯ୍ୟସ୍ତଚୀ ରହିଛି

ସେ ଦେଶର ରାଷ୍ଟ୍ରପତି ମିଲୋସ୍ ଜେମନ୍ଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେଠାରେ ଦୁଇ ଦେଶର ବ୍ୟବସାୟୀମାନଙ୍କୁ ସେ ଉଦ୍ବୋଧନ ଦେବେ ଏବଂ ଚାର୍ଲସ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ

ଇ ଫାର୍ମାସୀ ଡ୍ରାଫ୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶ ବ୍ୟାପୀ ଅନ୍ଲାଇନ୍ ମାଧ୍ୟମରେ ଔଷଧ ବିକ୍ରିକ୍ ନିୟନ୍ତ୍ରଣ କରିବା ସହିତ ଠିକ୍ ଔଷଧ ଉପଲହ୍ଧ କରାଇବା ଆଦି କାର୍ଯ୍ୟ ସକାଶେ ଇ ଫାର୍ମାସି ସଂକ୍ରାନ୍ତୀୟ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ଇ ଫାର୍ମାସି ଦ୍ୱାରା ନିରାପଦ ଔଷଧ ଆଧାରିତ ପ୍ରସ୍ତାବିତ ଚିଠାରେ ଥିବା ନିୟମାବଳିରେ ରହିଛି ଯେ କୌଣସି ଲୋକ ପଞ୍ଜିକରଣ ବିନା ଇ ଫାର୍ମାସି ପୋର୍ଟାଲ୍ ମାଧ୍ୟମରେ ଔଷଧ କିଣାବିକା ଓ ପ୍ରଦର୍ଶନ କରିପାରିବ ନାହିଁ

ଏହି ଚିଠା ସଂପର୍କରେ ଭାରତୀୟ ଔଷଧ ନିୟନ୍ତ୍ରକ ନିର୍ଦ୍ଦେଶକ ଇଶ୍ୱର ରେଡ୍ଗୀ କହିଛନ୍ତି ଯେ ପ୍ରସ୍ତାବିତ ଚିଠାରେ ଔଷଧଗୁଡ଼ିକୁ ଲୋକମାନଙ୍କ ପାଖରେ ସହଜରେ ଉପଲହ୍ଧ କରାଇବା ସ୍ୱନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି

ଏହି ନିଷ୍କଭିକୁ କଂଗ୍ରେସ ସଭାରେ ଅନୁମୋଦନ ମିଳିବାର ଆବଶ୍ୟକତା ରହିଛି ଇସ୍ଲାମାବାଦପାଇଁ ଆର୍ଥକ ସହାୟତା ବନ୍ଦ୍ କରିବାପାଇଁ ଗତ ଜାନୁୟାରୀ ମାସରେ ନିଆଯାଇଥିବା ନିଷ୍ପଭିର ଅଂଶବିଶେଷ ଭାବେ ଏହି ସାନି ନିଷ୍କଭି ନିଆଯାଇଛି ଡୋନାଲ୍ଡ୍ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ସନ୍ତାସବାଦୀ ଗୋଷୀଗୁଡ଼ିକ ବିରୁଦ୍ଧରେ ପାକିସ୍ତାନର ନିଷ୍କ୍ରିୟତାପାଇଁ ସେ ଇସ୍ଲାମାବାଦ ବିରୁଦ୍ଧରେ କଠୋର ମନୋଭାବ ପୋଷଣ କରିଆସୁଛନ୍ତି ଗତବର୍ଷ ଅଗଷ୍ଟ ମାସରେ ଟ୍ରମ୍ପ୍ ନୂଆ ଦକ୍ଷିଣ ଏସିଆ ନୀତି ଘୋଷଣା କରିଥିଲେ ଏବଂ ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ ଅଧିକ ପଦକ୍ଷେପ ନେବାପାଇଁ ପାକିସ୍ତାନକୁ ପରାମର୍ଶ ଦେଇଥିଲେ

ଜେକେ ଏନ୍କାଉଣ୍ଟର ଜନ୍ମୁ କାଶ୍ମୀରର ସୋପିୟାନ୍ ଜିଲ୍ଲାରେ ନିରାପତ୍ତା ବାହିନୀ ଓ ସନ୍ତାସବାଦୀଙ୍କ ମଧ୍ୟରେ ଆଜି ବଡ଼ିଭୋରୁ ଆରମ୍ଭ ହୋଇଥିବା ଗୁଳିଗୋଳା ବିନିମୟ ଏପର୍ଯ୍ୟନ୍ତ ଚାଲିଛି ସୋପିୟାନ୍ର ଲାଡ଼ି ଇମାମ୍ ସାହିବ୍ ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବାର ଖବର ପାଇ ଯବାନମାନେ ଖାନତଲାସୀ ଆରମ୍ଭ କରିଥିଲେ

ଦିଲ୍ଲୀ ରେନ୍ ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଆଜିକୁ ମିଶାଇ ଦୁଇ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି ଏହାଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିରହିଛି ଓ ଯାନବାହନ ଯାତାୟତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି ଆକ୍କି ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ଉତ୍ତରାଖଣ୍ଡ ନାଗାଲ୍ୟାଣ୍ଡ ମଣିପୁର ତ୍ରିପୁରା ବିହାର ଉତ୍ତର ପ୍ରଦେଶ ହରିୟାଣା ଦିଲ୍ଲୀ ପଞ୍ଜାବ ଓ ପୂର୍ବ ରାଜସ୍ଥାନର କାଁ ଭାଁ କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଭିପି ଆୱାର୍ଡ଼ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ କହିଛନ୍ତି ସାମାଜିକ ଅର୍ଥନୈତିକ ଦୃନ୍ଦ ଓ ବିବାଦଗୁଡ଼ିକୁ ଦୂର କରିବା ଦିଗରେ ଓକିଲମାନେ ପରିବର୍ତ୍ତନର ବାର୍ତ୍ତାବହ କିୟା ସାମାଜିକ ଯନ୍ତ୍ରୀ ଭାବେ ନିକର ଭୂମିକା ନିଭାଇବାକୁ ପଡ଼ିବ ଗତକାଲି ନୁଆଦିଲ୍ଲୀରେ ଦଶମ ଆଇନ ଶିକ୍ଷକ ଦିବସ ପୁରସ୍କାର ବିତରଣ କରିସାରିବା ପରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଆଇନ ଓ ନିୟମ ସଂକ୍ରାନ୍ତ ପ୍ରତ୍ୟେକ ଧାରା ଓ ଉପଧାରାଗୁଡ଼ିକ ସଂକ୍ରାନ୍ତରେ ଆଇନଜୀବୀମାନେ ନିରନ୍ତର ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି କାରିଗରୀ ଜ୍ଞାନକୌଶଳର ବିକାଶ ଏବଂ ଉଦାରୀକରଣ ଯୋଗୁଁ ସଂଘଟିତ ହୋଇଥିବା ନୂଆ ନୂଆ ଅପରାଧଗୁଡ଼ିକର ମୁକାବିଲା କରିବାପାଇଁ ଓକିଲମାନେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ଲୋକମାନଙ୍କର ଅଧିକାର କର୍ତ୍ତବ୍ୟ ଏବଂ ଉପଲବ୍ଧ ଆଇନ ବ୍ୟବସ୍ଥା ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଇବାପାଇଁ ସେ ଆଇନଜୀବୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ଏଥିମଧ୍ୟରେ ଦୁଇଟି ସ୍ୱର୍ଷ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି

ଭାରତୀୟ ବ୍ରିକ୍ ଟିମ୍ ସ୍ୱର୍ଷପଦକ ଜିତିଥିଲାବେଳେ ମହିଳା ସ୍କାସ୍ ଟିମ୍ ଫାଇନାଲ୍ରେ ହଙ୍ଗ୍କଙ୍ଗ୍ଠାରୁ ହାରିଯାଇ ରୌପ୍ୟପଦକ ପାଇଛି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ପୁରୁଷ ହକିରେ ଭାରତୀୟ ଟିମ୍ ସାନ୍ତ୍ୱନାମୂଳକ ବ୍ରୋଞ୍ ପଦକ ହାସଲ କରିଛି ଭାରତର ଆଥ୍ଲେଟିକ୍ସ ସବୁଠାରୁ ଅଧିକ ପଦକ ପାଇଛି

ବନ୍ଧୁକ ଚାଳନାରେ ଭାରତ ପଦକ ହାସଲରେ ଦ୍ୱିତୀୟ ସ୍ଥାନରେ ଅଛି

ଟେନିସ୍ ବ୍ୟାଡ୍ମିଣ୍ଟନ କୁସ୍ତି ଓ ଟେବୁଲ୍ ଟେନିସ୍ରେ ଆଶାଜନକ ପଦକ ମିଳିଥିଲାବେଳେ ରୋଇଂ ନୌଚାଳନା ଉଷୁ କୁରାସ୍ ସେପକ୍ଟାକ୍ରୋ ବିଭାଗରେ ଭାରତ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଛି